କରିବା ପାଇଁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ

ଏହି ଆହ୍ବାନମ୍ଳକ ସମୟରେ ସମସ୍ତଙ୍କ ମିଳିମିଶି କରୋନାର ମୁକାବିଲା କରିବାର ଆବଶ୍ୟକତା ରହିଛି

ଏହି ଯୋଜନା ଆତ୍ମନିଭର ଭାରତ ତିଆରି କରିବାରେ ମଧ୍ଧ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ରାକ୍ୟରେ କରୋନା ସ୍ପିତିକୁ ଦେଖି ମନ୍ତୀ ପରିଷଦରେ କିଛି ବଡ଼ ଧରଣର ନିଷ୍ବଭି ହେବାର ସୂଚନା ମିଳିଛି

ସେହିପରି ବନ୍ଦ ରହିଥିବା ରେଡିଓଥେରାପି ଓ କେମୋଥେରାପି ଚିକିହା ମଧ୍ଧ ପର୍ଯ୍ୟାୟକ୍ରମେ ଆର